ଏସ୍ସି ମହା ଦେବେନ୍ଦ୍ର ଫଡ଼ନବିସଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରାଇବାକୁ ରାଜ୍ୟପାଳଙ୍କ ନିଷ୍ପଭି ବିରୁଦ୍ଧରେ ଶିବସେନା ଏନ୍ସିପି ଓ କଂଗ୍ରେସ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିବେ

ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବାକୁ ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ନିର୍ଦ୍ଦେଶ ଦେବା ସକାଶେ ମଧ୍ୟ ଏହି ତିନି ଦଳ ଆବେଦନରେ ଦର୍ଶାଇଛନ୍ତି ନବନିର୍ବାଚିତ ବିଧାୟକମାନଙ୍କ ଶପଥଗ୍ରହଣ ଓ ସଂଖ୍ୟାଗରିଷ୍ଠତା ପ୍ରମାଣ ସକାଶେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇବା ପାଇଁ ନିର୍ଦ୍ଦେଶ ଦେବାକୁ ମଧ୍ୟ ସେମାନେ ଏକ ପୃଥକ୍ ଆବେଦନ କରିଛନ୍ତି ବିଧାନସଭାରେ ସଂଖ୍ୟାଗରିଷତା ପ୍ରମାଶ ଦେବା ପାଇଁ ଦଳଗୁଡ଼ିକୁ ଅନୁମତି ଦେବା ସକାଶେ ମଧ୍ୟ ସେମାନେ ଦାବି କରିଛନ୍ତି ସଂଖ୍ୟାଗରିଷତା ପ୍ରମାଣ ପାଇଁ ବସିବାକୁ ଥିବା ଅଧିବେଶନର ଭିଡ଼ିଓ ରେକର୍ଡିଂ କରି ଏହାକୁ କୋର୍ଟରେ ଦାଖଲ କରିବା ଏବଂ ଗୃହ ପରିଚାଳନା ପାଇଁ ଜଣେ କାମଚଳା ବାଚସ୍କତି ନିଯୁକ୍ତ କରିବା ପାଇଁ ମଧ୍ୟ ଏହି ଆବେଦନରେ ଦର୍ଶାଯାଇଛି

ଏହା ତାଙ୍କର ଅଣଷଠିତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ ହେବ

ଏହା ମଧ୍ୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଆକାଶବାଣୀ ଓ ଦୂରଦର୍ଶନ ୟୁଟ୍ୟବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମ୍ ହେବ ହିନ୍ଦୀରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପରେ ଏହାକୁ ଆଞ୍ଚଳିକ ଭାଷାରେ ପ୍ରସାରିତ କରାଯିବ

ଗଭର୍ଣ୍ଣାନ୍ସ ନାଇଡୁ ଉପରାଷ୍ଟ୍ରପତି ଏମ୍ଭେଙ୍କିୟାନାଇଡୁ କହିଛନ୍ତି ଶାସନ ଓ ସାଧାରଣ ପ୍ରଶାସନ ଅବହେଳିତ ସଂପ୍ରଦାୟ ନିକଟରେ ପହଞ୍ଚବାର ମାଧ୍ୟମ ହେବା ଉଚିତ ସେ କହିଛନ୍ତି ସମାଜର ଦରିଦ୍ରତମ ବ୍ୟକ୍ତିର ଉହ୍ଚାନ ଏବଂ ଅବହେଳିତ ବର୍ଗର ସଶକ୍ତିକରଣ ଦ୍ୱାରା ହିଁ ରାଷ୍ଟ୍ରର ବିକାଶ ସାଧନ ହୋଇପାରିବ ନୂଆଦିଲ୍ଲୀରେ ସ୍ୱର୍ଗତ ପିଏସ୍ କ୍ରିଷ୍ଣନଙ୍କ ଶୋକସଭା ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି କ୍ରିଷ୍ଣନଙ୍କ ଭଳି ପ୍ରଶାସନିକ ଅଧିକାରୀମାନେ ସମ୍ଭିଧାନ ଦ୍ୱାରା ସାଧାରଣଲୋକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକର ସଫଳ ରୂପାୟନ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି ଏନ୍ଇ ଫେଷ୍ଟିଭାଲ୍ କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଡକ୍ଟର କିତେନ୍ଦ୍ର ସିଂ କହିଛନ୍ତି ଉତ୍ତର ପୂର୍ବକୁ ଅବଶିଷ୍ଟ ଭାରତ ସହ ଯୋଡ଼ିବା କେନ୍ଦ୍ର ସରକାରଙ୍କର ଅଗ୍ରାଧିକାର ବିଷୟ ଏବଂ ରେଳପଥ ଆକାଶପଥ ଓ ସଡ଼କ ଦ୍ୱାରା ଏହି ଅଞ୍ଚଳକୁ ସଂଯୋଗ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ଚାରିଦିନିଆ ଉତ୍ତର ପୂର୍ବାଞ୍ଚଳ ଉତ୍ସବକୁ ଗତକାଲି ବାରଣାସୀଠାରେ ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି ଡକୁର ସିଂ କହିଛନ୍ତି ଯୁବ ଉଦ୍ୟୋଗୀ ତଥା ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ଉତ୍ତର ପୂର୍ବାଞ୍ଚଳରେ ବ୍ୟାପକ ସୁଯୋଗ ରହିଛି ଏବଂ ସମଗ୍ର ଦେଶର ଯୁବାପୀଢ଼ିଙ୍କ ପାଇଁ ଏହି ଅଞ୍ଚଳ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସେ କହିଛନ୍ତି ବାରଣାସୀ ଓ ଉତ୍ତର ପୂର୍ବାଞ୍ଚଳର ପ୍ରତିନିଧିତ୍ୱ କରୁଥିବା ଗଙ୍ଗା ଓ ବ୍ରହ୍ମପୁତ୍ରର ଦୁଇ ସମୃଦ୍ଧ ସଂସ୍କୃତିକୁ ଏକୀକୃତ କରିବାରେ ଏହି ଉତ୍ସବ ଅନନ୍ୟ ସୁଯୋଗ ସୃଷ୍ଟି କରିଛି ଏହି ଉସବ ଭାରତର ସାଂସ୍କୃତିକ ବିବିଧତାକୁ ଏକାଠି କରି ସମଗ୍ର ଦେଶର ଜନସାଧାରଣଙ୍କୁ ଉତ୍ତର ପୂର୍ବାଞ୍ଚଳ ଉପରେ ସଠିକ୍ ଧାରଣା ପ୍ରଦାନ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି

ସେ କହିଛନ୍ତି ଉତ୍ତମ ପରିବହନ ବ୍ୟବସ୍ଥା ମାଧ୍ୟମରେ ବିକାଶ ତ୍ୱରାନ୍ୱିତ ହୋଇପାରିବ ଗତକାଲି ଗୌହାଟୀଠାରେ ଆଧୁନିକ ଜ୍ଞାନକୌଶଳ ଏବଂ ଉପାଦାନ ସଫପର୍କିତ ଏକ ଆଲୋଚନାଚକ୍ର ତଥା ପ୍ରଦର୍ଶନୀରେ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି ନୂତନ ଯାନ୍ତ୍ରିକ ଞ୍ଜାନକୌଶଳ ପ୍ରୟୋଗ କରି ନିର୍ମାଣ କ୍ଷେତ୍ରରେ ଆସାମକୁ ଦେଶରେ ସର୍ବୋଉମ କରି ଗଢ଼ିତୋଳିବା ପାଇଁ ନିର୍ମାଣକାରୀ ସଂସ୍ଥାଗୁଡ଼ିକୁ ସେ ଆହ୍ପାନ ଦେଇଛନ୍ତି ଠିକାଦାରମାନଙ୍କ ପାଇଁ କୌଶଳ ବିକାଶ କେନ୍ଦ୍ର ନିର୍ମାଣ ସକାଶେ ଶ୍ରୀ ସୋନୱାଲ ରାଜ୍ୟର ପୂର୍ତ୍ତମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଚେନ୍ନାଇ ସୀତାରମଣ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଉନ୍ନତ ନିୟାମକ ବ୍ୟବସ୍ଥା ସୁନିଶ୍ଚିତ କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବିଭିନ୍ନ ସମବାୟ ବ୍ୟାଙ୍କରେ ଘଟିଥିବା ଦୁର୍ନୀତି ସମ୍ପନ୍ଧିତ ସମ୍ଭାଦ ପ୍ରକାଶ ପାଇବାର ପୃଷଭୂମି ଉପରେ ପ୍ରତିକ୍ରିୟା ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ତଦାରଖକାରୀ ଓ ନିୟନ୍ତ୍ରଣକାରୀ ଭୂମିକାକୁ ଅଧିକ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ଆରମ୍ଭ କରିଦେଇଛି ସେ କହିଛନ୍ତି ଅତୀତର ଅନାଦେୟ ରଣ ସମସ୍ୟାକୁ ଭାରତୀୟ ବ୍ୟାଙ୍କଗୁଡ଼ିକ ଏଡ଼ାଇଦେବାରେ ଏବେ ସକ୍ଷମ ହୋଇପାରିଛନ୍ତି ଗତ ସନ୍ଧ୍ୟାରେ ଚେନ୍ନାଇଠାରେ ସେ ଜିରାମଚନ୍ଦ୍ରନ୍ ସ୍କାରକୀ ବକ୍ତୃତା ପ୍ରଦାନ କରିଥିଲେ ଶ୍ରୀମତୀ ସୀତାରମଣ କହିଛନ୍ତି ଅନ୍ୟ ଦେଶମାନଙ୍କ ସହିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଦେଶର ରପ୍ତାନୀକାରୀମାନଙ୍କୁ ସେହି ଅନୁପାତରେ ସହାୟତା ପ୍ରଦାନ କରିବାରେ ବିଫଳ ହୋଇଛି ସେ କହିଛନ୍ତି ଭାରତୀୟ ରପ୍ତାନୀକାରୀମାନଙ୍କୁ ବିଶ୍ୱ ବଜାରରେ ଅଧିକ ପ୍ରତିଯୋଗୀତାମୂଳକ ଭାବେ ଉଭା ହେବା ପାଇଁ ସରକାର ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିବାକୁ ଯାଉଛନ୍ତି ଅର୍ଥମନ୍ତ୍ରୀ କହିଛନ୍ତି ଆଞ୍ଚଳିକ ବିସ୍ତୃତ ଆର୍ଥିକ ଭାଗିଦାରୀ ଆର୍ସିଇପି ରାଷ୍ଟ୍ରର ଆକାଂକ୍ଷା ପୂରଣ କରିବାରେ ମଧ୍ୟ ବିଫଳ ସାବ୍ୟସ୍ତ ହୋଇଛି ସିକିମ ଅର୍ଗାନିକ ଫାର୍ମିଂ କେନ୍ଦ୍ର ପଞ୍ଚାୟତିରାଜ କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପର୍ଷୋତ୍ତମ ରୁପାଲ ଉଉରାଞ୍ଚଳ ରାଜ୍ୟଗୁଡ଼ିକୁ ଜୈବିକ କୃଷି ପ୍ରଣାଳୀ ଆପଶେଇବାକୁ ପରାମର୍ଶ ଦେଇଛନ୍ତି ଅଗରତାଲାଠାରେ ତ୍ରିପୁରାର କୃଷି ବିକାଶ ସଂପର୍କିତ ସମୀକ୍ଷା ବୈଠକରେ ଯୋଗଦେବା ଅବସରରେ ସେ କହିଛନ୍ତି ଏହି ଅଞ୍ଚଳର ପ୍ରଚୁର ଅନ୍ତର୍ନିହିତ ଶକ୍ତି ରହିଛି ଯାହାଦ୍ୱାରା କୃଷକମାନେ ଅଧିକ ଉପାର୍ଜନ କରିପାରିବେ ଦେଶର ପ୍ରଥମ ଜୈବିକ କୃଷିରାଜ୍ୟର ମାନ୍ୟତା ପାଇଥିବା ସିକିମ୍ର ଉଦାହରଣ ଦେଇ ଶ୍ରୀ ରୁପାଲ କହିଛନ୍ତି ସେଠାକାର କୃଷକମାନଙ୍କ ଦ୍ୱାରା ଜୈବିକ ସାର ପ୍ରୟୋଗ କରାଯାଇ ଉତ୍ପାଦିତ ହେଉଥିବା ଫଳ ଓ ପନିପରିବା ବହୁ ଅଧିକ ଦାମରେ ବିକ୍ରି କରାଯାଉଛି ଏବଂ ଏହାଦ୍ୱାରା ଆର୍ଥିକ ଦୃଷ୍ଟିରୁ ରାଜ୍ୟ ଲାଭବାନ ହୋଇପାରୁଛି ନାଗପୁର ଆଗ୍ରୋ ଭିଜନ କେନ୍ଦ୍ର ପ୍ରାଣୀଧନ ବିକାଶ ମନ୍ତ୍ରୀ ଗିରିରାଜ ସିଂ ନାଗପୁରଠାରେ ଅନୁଷ୍ଠିତ ଏକାଦଶ ଆଗ୍ରୋ ଭିଜନ କୃଷି ପ୍ରଦର୍ଶନୀରେ ଜାତୀୟ ଦୁଗ୍ମ ବିକାଶ ପରିଷଦ ଦ୍ୱାରା ପ୍ରାୟୋଜିତ ବିଦର୍ଭରେ ଦୁଗ୍ଧ କ୍ଷେତ୍ରର ବିକାଶ ଓ ଶିଳ୍ପ କ୍ଷେତ୍ର ପାଇଁ ସୁଯୋଗ ଉପରେ ଆୟୋକିତ ଏକ ଦିନିକିଆ କର୍ମଶାଳାକୁ ଉଦ୍ଘାଟନ କରିଛନ୍ତି ପ୍ରାଣୀଧନର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ସେ କହିଛନ୍ତି କୃଷିଭିଭିକ ବ୍ୟବସାୟ ଏବଂ ପ୍ରାଣୀଧନ ବିକାଶ ପରସ୍କରର ପରିପୂରକ ସେ କହିଛନ୍ତି ଗୋବର ତଥା କୁକୁଡ଼ା ଉତ୍ପାଦନ କେନ୍ଦ୍ରର ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ସାର କୃଷିକ୍ଷେତ୍ର ପାଇଁ ବେଶ୍ ଉପଯୋଗୀ ହୋଇପାରୁଛି ପ୍ରାଣୀଧନ କୃଷକମାନଙ୍କ ପାଇଁ ଆୟର ଏକ ପ୍ରମୁଖ ଉସ ବୋଲି ଉଲ୍ଲେଖ କରିବା ସହିତ ଗୋବରରୁ ପ୍ରାକୃତିକ ସାର ପ୍ରସ୍ତୁତ କରିବା ଦିଗରେ ପଦକ୍ଷେପ ନେବା ପାଇଁ ସେ କୃଷକମାନଙ୍କୁ ଆହ୍ୱାନ କରିଛନ୍ତି କୃଷି ଏବଂ ପ୍ରାଣୀଧନ ଗବେଷଣା କ୍ଷେତ୍ରରେ ବୃତ୍ତି ଅନ୍ପେଷଣ ପାଇଁ ସେ ଯୁବାପିଢ଼ିକୁ ଆହ୍ପାନ ଦେଇଛନ୍ତି ଏହି ଚାରିଦିନିଆ ପ୍ରଦର୍ଶନୀ ଅବସରରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଉପରେ ମଧ୍ୟ ବିଭିନ୍ନ କର୍ମଶାଳା ଆୟୋକିତ ହୋଇଛି